ଆସେମ୍ଟି ଇଲେକ୍ସନ୍ ପଶ୍ଚିମବଙ୍ଗର ସପ୍ତମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆଜି ସନ୍ଧ୍ୟାରେ ଶେଷ ହୋଇଛି

ମତଦାନ କରିବା ପାଇଁ ଲୋକମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା

ଇତିମଧ୍ୟରେ ଅଷ୍ଟମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଆଜି ସନ୍ଧ୍ୟାରେ ଶେଷ ହୋଇଛି ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମୁଖ୍ୟତଃ ଭର୍ଚୁଆଲ୍ ମାଧ୍ୟମରେ ହୋଇଛି ଏଥିପାଇଁ ପୂର୍ବରୁ ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଜାରି କରିଥିଲା ଦେଶରେ କୋବିଡ୍ ପରିସ୍ଥିତି ଭୟାବହ ହୋଇପଡ଼ିଥିବାରୁ ସମସ୍ତ ବଡ଼ବଡ଼ ରାଜନୈତିକ ଦଳ କୌଣସି ବଡ଼ ର୍ୟାଲି କିମ୍ବା ନିର୍ବାଚନ ସଭା ନ କରିବାକୁ ନିଷ୍ପଭି ନେଇଥିଲେ ପୂର୍ବରୁ ନିର୍ବାଚନ କମିଶନ୍ ପ୍ରଚାର ସମୟକୁ କାଟ୍ଛାଣ୍ଟ କରିସାରିଛି

ପିଏମ୍ ସିଡିଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋବିଡ୍ର ମୁକାବିଲା ପାଇଁ ସଶସ୍ତ ବାହିନୀ ଦ୍ୱାରା କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାଓ୍ୱତ୍ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସଶସ୍ତ ବାହିନୀ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଷୟରେ ତାଙ୍କୁ ଅବଗତ କରିଛନ୍ତି ସଶସ୍ତ ବାହିନୀ ଯୋଗାଇଥିବା ଡାକ୍ତରମାନଙ୍କ ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଅବସର ନେଇଥିବା ସଶସ୍ତ୍ର ବାହିନୀର ଡାକ୍ତର ଓ ଯେଉଁମାନେ ଆଗୁଆ ଅବସର ନେଇଛନ୍ତି ସେହିଭଳି ଡାକ୍ତରମାନଙ୍କୁ କୋବିଡ୍ ସଂକ୍ରମିତମାନଙ୍କ ଚିକିତ୍ସା ପାଇଁ ମୁତୟନ କରାଯାଉଛି ସଶସ୍ତ ବାହିନୀର ଯେଉଁ ଡାକ୍ତରମାନେ ବହୁ ଆଗରୁ ଅବସର ନେଇ ସାରିଛନ୍ତି ସେମାନଙ୍କୁ ମଧ୍ୟ ଚିକିତ୍ସା ସେବା ଯୋଗାଇବା ଲାଗି ଅନୁରୋଧ କରାଯାଇଛି ନୌବାହିନୀ ଓ ବିମାନ ବାହିନୀର କମାଣ୍ଡ ହେଡ୍କ୍ୱାର୍ଟର୍ କର୍ପସ୍ ହେଡ୍କ୍ୱାର୍ଟର୍ ଓ ଡିଭିଜନ୍ ହେଡ୍କ୍ୱାର୍ଟର୍ ଗୁଡ଼ିକର ମେଡିକାଲ ଅଫିସରମାନେ ବିଭିନ୍ନ ହସ୍କିଟାଲ୍ରେ ମୁତୟନ ହେବେ ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି ସଶସ୍ତ ବାହିନୀର ନର୍ସ ମାନଙ୍କୁ ଡାକ୍ତରମାନଙ୍କୁ ସହାୟତା କରିବା ପାଇଁ ମଧ୍ୟ ମୁତୟନ କରାଯାଉଛି ସଶସ୍ତ ବାହିନୀର ବିଭିନ୍ନ ପ୍ରତିଷ୍ଠାନରେ ଥିବା ଅକ୍କିଜେନ୍ ସିଲିଣ୍ଡର ଗୁଡ଼ିକୁ ହସ୍କିଟାଲ୍ ଗୁଡ଼ିକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ବିଷୟ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ବହୁ ସଂଖ୍ୟାରେ ଲୋକମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ ସ୍ଥୁଳେ ସାମରିକ ଡାକ୍ତରୀ ମୌଳିକ ଢାଞ୍ଚାର ଉପଯୋଗ କରାଯିବା ବିଷୟରେ ଜେନେରାଲ୍ ରାଓ୍ୱତ୍ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଅକ୍ସିଜେନ୍ର ପରିବହନରେ ଭାରତୀୟ ବିମାନ ବାହିନୀର ଭୂମିକାକୁ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଡାକ୍ତରୀ ସେବା ପହଞ୍ଚାଇବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ସୈନୀକ କଲ୍ୟାଣ ବୋର୍ଡ ଓ ସେଗୁଡ଼ିକର ଅଫିସରମାନଙ୍କୁ ମୁତୟନ କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ସହ ଆଲୋଚନା କରିଛନ୍ତି

ସେ କହିଛନ୍ତି କୋଭିଡ୍ର ମୁକାବିଲାରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ତିନୋଟି ମୁଖ୍ୟ ବିଷୟ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ହେବ

ସେ କହିଛନ୍ତି ଶାରୀରିକ ଦୂରତା କଟକଣା ଉପରେ ଅଧିକ ଆଲୋକପାତ କରାଯିବାର ଆବଶ୍ୟକତା ରହିଛି ମାସ୍କ୍ ପରିଧାନ କରିବା ଓ ଶାରୀରିକ ଦୂରତା ବଜାୟ ରଖାଯାଇ ସଂକ୍ରମଣକୁ କମ୍ କରାଯାଇ ପାରିବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି

ସେ ପୁଣି କହିଛନ୍ତି ଅକ୍ସିଜେନ୍ର ସଦୁପୋଯୋଗ ରେମ୍ଡେସିବିର୍ ଓ ଟୋସିଲିଜୁମାବ ଭଳି ଉପଯୁକ୍ତ ଔଷଧର ବ୍ୟବହାର ଦ୍ୱାରା କୋବିଡ୍ର ସଫଳତାର ସହ ମୁକାବିଲା କରାଯାଇ ପାରିବ ଅନେକ ଲୋକ ଭୟଭୀତ ହୋଇ ହସ୍କିଟାଲରେ ଶଯ୍ୟା ଗୁଡ଼ିକୁ ଅକ୍ତିଆର କରି ରଖିଥିବାର ଜଣାପଡ଼ିଛି ବୋଲି ସେ କହିଛନ୍ତି ଡାକ୍ତରଙ୍କ ପରାମର୍ଶ ଅନୁସାରେ ହସ୍କିଟାଲ୍ରେ ଭର୍ତ୍ତି ହେବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭାରତରେ ପ୍ରଚୁର ପରିମାଣ ମେଡିକାଲ୍ ଅକ୍ସିକେନ୍ ମହଜୁଦ ରହିଛି ସେ କହିଛନ୍ତି ଅକ୍କିଜେନ୍ ଟ୍ୟାଙ୍କ୍ର ଗୁଡ଼ିକର ପରିବହନ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଶ୍ରୀ ଗୋଏଲ କହିଛନ୍ତି ଭାରତ ବିଦେଶରୁ ଅକ୍ସିଜେନ୍ ଟ୍ୟାଙ୍କର ମାନ କ୍ରୟ କରି ଆଣୁଛି ସେ କହିଛନ୍ତି ସରକାର ଅକ୍ସିଜେନ୍ ଟ୍ୟାଙ୍କର ଗୁଡ଼ିକର ପରିବହନକୁ ତଦାରଖ କରୁଛନ୍ତି କୋବିଡ୍ ପରିସ୍ଥିତିକୁ ନେଇ ଭୟଭୀତ ନ ହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ସେ କହିଛନ୍ତି ଅକ୍ପିଜେନ୍ର ସଠିକ୍ ବ୍ୟବହାର ଅତ୍ୟନ୍ତ ଅପରିହାର୍ଯ୍ୟ ଡକୁର ଗୁଲେରିଆ କହିଛନ୍ତି ବର୍ତ୍ତମାନ ଲୋକମାନେ ଅତିମାତ୍ରାରେ ଭୟଭୀତ ହୋଇପଡ଼ିଛନ୍ତି ସେ କହିଛନ୍ତି ଅତି ମାତ୍ରାରେ ଭୟଭୀତ ହେବା ଦ୍ୱାରା ଅଧିକ କ୍ଷତି ଘଟିବ ଡକ୍ଟର ଗୁଲେରିଆ କହିଛନ୍ତି ରେମ୍ଡେସିବିର୍ ଔଷଧ ମଧ୍ୟମରୁ ସାଂଘାତିକ ଅବସ୍ଥା ପାଇଁ ଉପଯୋଗି ନୀତି ଆୟୋଗ ସଦସ୍ୟ ଡକୁର ଭିକେ ପଲ୍ କହିଚ୍ଚନ୍ତି ବର୍ତ୍ତମାନ ପରିସ୍ଥିତିରେ କୋବିଡ୍ ଟିକାକରଣ ପ୍ରକ୍ରିୟା ବୃଦ୍ଧି କରିବାକୁ ପଡ଼ିବ ଲୋକମାନେ ଆବଶ୍ୟକ ନ ଥିବା ସ୍ଥଳେ ବାହାରକୁ ନ ଯିବାକୁ ପରାମର୍ଶ ଦେଇ ଘର ଭିତରେ ମାସ୍କ୍ ପରିଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ବାହାରର ଲୋକମାନଙ୍କୁ ଘର ଭିତରକୁ ନ ଡାକିବା ପାଇଁ ଡକ୍ଟର ପଲ୍ କହିଛନ୍ତି

ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟ ଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଦେଶରେ କୋବିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ଓ ନିୟନ୍ତ୍ରଣ ପାଇଁ ଦେଶରେ ଜରୁରୀକାଳୀନ ପଦକ୍ଷେପ ଗ୍ରହଣର ଆବଶ୍ୟକତା ଦେଖା ଦେଇଛି ସେ କହିଛନ୍ତି ରାଜ୍ୟ ସରକାର କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଓ କିଲ୍ଲା କର୍ତ୍ତୃପକ୍ଷମାନେ କାରି କରୁଥିବା ନିର୍ଦ୍ଦେଶାବଳୀ ବିଷୟରେ ଜନସାଧାରଣ ଅବଗତ ହେବା ପାଇଁ ବ୍ୟାପକ ପ୍ରଚାର କରାଯିବା ଆବଶ୍ୟକ

କେବଳ ଭୋଟ ଗଣତି ପାଇଁ ଗାଡ଼ିଗୁଡ଼ିକର ଚଳାଚଳକୁ ଅନୁମତି ଦେବାକୁ କୋର୍ଟ୍ ଉଭୟ ସରକାରଙ୍କୁ କହିଚ୍ଛନ୍ତି ଇଣ୍ଡୋନେସିଆ ସବ୍ମେରାଇନ୍ ଇଣ୍ଡୋନେସିଆର ବାଲି ଉପକୂଳରୁ ସମୁଦ୍ରରେ ଡୁବିଯାଇଥିବା ବୁଡ଼ା ଜାହାଜ ତିନି ଖଣ୍ଡ ହୋଇ ଭାଙ୍ଗିଯାଇଛି ଗତ ବୁଧବାର ଦିନ ସେହି ବୁଡ଼ା ଜାହାଜଟି ସମୁଦ୍ରରେ ଡୁବି ଯାଇଥିଲା ଇଣ୍ଡୋନେସିଆ ନୌବାହିନୀ ଚିଫ୍ ଅଫ୍ ଷ୍ଟାଫ୍ ୟୁଦୋ ମାର୍ଗୋନୋ କହିଚ୍ଚନ୍ତି କେଆର୍ଆଇ ନାଙ୍ଗଲା ବୁଡ଼ା ଜାହାଜ ତିନି ଖଣ୍ଡ ହୋଇ ଭାଙ୍ଗି ଯାଇଥିବାର କଣାପଡ଼ିଛି

କାହାକର ଭଗ୍ନାବଶେଷ ଉପରେ ତଥ୍ୟ ସଂଗ୍ରହ ପାଇଁ ସମୁଦ୍ର ଶଯ୍ୟାକୁ ଏକ ଯନ୍ତ୍ର ପଠାଯାଇଥିଲା